ଛତିଶଗଡ଼ ଓ୍ୱିଥଡ୍ରୟାଲ୍ ଛତିଶଗଡ଼ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଆଜି ହେଉଛି ଶେଷଦିନ

ମନୋନୟନପତ୍ର ଦାଖଲ କରିବା ପାଇଁ ଗତ ଶୁକ୍ରବାର ଦିନ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା ଶନିବାର ଦିନ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯାଇଥିଲା

ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ସକାଶେ ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ନିର୍ବାଚନୀ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଭିପି ମାଲାଓ଼ି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ମାଲାୱିରେ ପ୍ରବାସୀ ଭାରତୀମାନଙ୍କୁ ଆଫ୍ରିକିୟ ଦେଶଗୁଡ଼ିକର ସମୃଦ୍ଧି ପାଇଁ ଯୋଗଦାନ ଏବଂ ଭାରତୀୟ ଦର୍ଶନକୁ ପାଳନ ଓ ପ୍ରସାର କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ଗତକାଲି ସନ୍ଧ୍ୟାରେ ଲିଲୋଙ୍ଗ୍ୱେଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହି ଆହ୍ୱାନ ଜଣାଇଛନ୍ତି ପ୍ରଗତିରେ ସ୍ଥାନୀୟ ଲୋକମାନଙ୍କୁ ସହଭାଗିତା କରିବା ପାଇଁ ସେ ଭାରତୀୟ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି ଆଜି ଗସ୍ତର ଶେଷ ଦିନରେ ଶ୍ରୀ ନାଇଡୁ ମାଲାଓ୍ତି ରାଷ୍ଟ୍ରପତି ପିଟର ଅରଥର୍ ମ୍ରଥାରିକାଙ୍କ ସହ ଏକାନ୍ତ ବୈଠକରେ ଉପନିତ ହେବେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବିଷୟରେ ଆମ୍ବଳଚ୍ଚଳ ଆଲୋଚନା କରିବେ ଓ ଆପୋଷ ସ୍ୱାର୍ଥ ବିକଡ଼ିତ ପ୍ରସଙ୍ଗଗୁଡ଼ିକ ବିଷୟରେ କଥାବାର୍ତ୍ତା କରିବେ ଦୁଇ ଦେଶ ମଧ୍ୟରେ ଆକି କେତେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବ ଉପରାଷ୍ଟ୍ରପତି ଭାରତ ମାଲାଓ୍ୱି ବ୍ୟବସାୟ ବୈଠକରେ ଯୋଗ ଦେବେ

ଆଫ୍ରିକାର ତିନୋଟି ଦେଶ ଗସ୍ତର ଶେଷରେ ଶ୍ରୀ ନାଇଡ଼ୁ ମାଲାଓ୍ୱିରେ ଯାଇ ପହଞ୍ଚିଛନ୍ତି ସାବରିମାଳା କେରଳରେ ସାବରିମାଳା ଆୟପ୍ସା ମନ୍ଦିରରେ ସ୍ୱତନ୍ତ ପୂଜା ପାଇଁ ଆଜି ମନ୍ଦିରକୁ ଖୋଲାଯିବ ସାବରିମାଳା ସହରରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଏହି ନିଷେଦ୍ଧାଦେଶ ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ଆୟପ୍ରା ମନ୍ଦିରରେ ସବୁ ବୟସର ମହିଳାମାନଙ୍କୁ ପ୍ରବେଶ ପାଇଁ ସୁପ୍ରିମ୍କୋର୍ଟ ଅନୁମତି ଦେବା ପରେ ଦ୍ୱିତୀୟ ଥର ପାଇଁ ଆଜି ମନ୍ଦିରକୁ ଖୋଲା ଯାଉଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଗତ ମାସରେ ହିଂସାତ୍କକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଦିଲ୍ଲୀ ପଲ୍ୟୁସନ୍ ରାଜଧାନୀ ଦିଲ୍ଲୀ କ୍ଷେତ୍ରରେ ବାୟୁ ପ୍ରଦୃଷଣ ସାମାନ୍ୟ ହ୍ରାସ ପାଇ ଏବେ ମଧ୍ୟମସ୍ତରରେ ରହିଛି

କେନ୍ଦ୍ରୀୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ କହିଛନ୍ତି ଟ୍ୱିଟର ଓ ଫେସ୍ବୁକ୍ ମାଧ୍ୟମରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୃଷଣ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ ଲୋକମାନଙ୍କୁ କୁହାଯାଇଛି ମାଟି ଖେଳା ସମେତ ସବୁ ପ୍ରକାର ନିର୍ମାଣ କାର୍ଯ୍ୟକ୍ର ବନ୍ଦ ରଖାଯାଇଛି ପଥର କଟା ଓ କଂକ୍ରିଟ୍ ଫେଣ୍ଟା କାମକ୍ର ମଧ୍ୟ ବନ୍ଦ ରଖାଯାଇଛି ରେଲୱେ ଅମୃତସର ଦଶହରା ପାଳନ ସମୟରେ ରାବଣ ପୋଡ଼ି ବେଳେ ଅମୃତସରରେ ଘଟିଥିବା ଟ୍ରେନ୍ ଦୂର୍ଘଟଣା ସଂକ୍ରାନ୍ତରେ ରେଳବାଇ ନିରାପତ୍ତା ମ୍ରଖ୍ୟ କମିଶନର୍ ଏସ୍କେ ପାଠକ ତଦନ୍ତ ଆରମ୍ଭ କରିଛନ୍ତି

ପାର୍ଲାମେଣ୍ଟ ସଦସ୍ୟ ଗ୍ରରଜିତ୍ ସିଂହ ଔକଲା ଶ୍ରୀ ପାଠକଙ୍କୁ ଭେଟି ପ୍ରତ୍ୟକ୍ଷଦର୍ଶୀମାନଙ୍କ ବୟାନ ଠିକ୍ ଭାବେ ରେକର୍ଡ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ଶ୍ରୀ ଔଜଲା କହିଛନ୍ତି ରେଳବାଇ ଅଧିକାରୀମାନଙ୍କ ବୟାନକୁ ରେକର୍ଡ କରାଯାଉଛି ଏବଂ ଲୋକମାନଙ୍କୁ ସେ ପରେ ସାକ୍ଷାତ କରିବେ

ଗତ ଦୁଇ ତାରିଖରେ ଜଣେ ମହିଳା କନେଷବଳଙ୍କ ମୃତ୍ୟୁ ପରେ ଜଣେ କନିଷ୍ଟ ପୁଲିସ୍ କର୍ମଚାରୀ ବରିଷ୍ଣ ଅଧିକାରୀମାନଙ୍କୁ ଆକ୍ରମଣ କରିବା ପରେ ଏହି ପଦକ୍ଷେପ ନିଆଯାଇଛି

ସରକାରୀ କାର୍ଯ୍ୟାଳୟ ଓ କ୍ୱାଟରଗୁଡ଼ିକୁ ମଧ୍ୟ ସେ ଭଙ୍ଗାରୁଜା କରିଥିଲେ

ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂଘେ କହିଛନ୍ତି ସଭାଗୃହରେ ତାଙ୍କ ପ୍ରତି ସଂଖ୍ୟାଗରିଷ୍ଠ ସମର୍ଥନ ରହିଛି ଏବଂ ଶୀଘ୍ର ପାର୍ଲାମେଣ୍ଟ ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି

ବିକ୍ରମ ସିଂଘେଙ୍କ ପ୍ରତି ସମର୍ଥନ ପ୍ରତ୍ୟାହାର କରିଥିବା କଣେ ସାଂସଦଙ୍କ ସମେତ ଚାରି ଜଣ ନୂଆ ମନ୍ତ୍ରୀଙ୍କୁ ଗତକାଲି ରାଷ୍ଟ୍ରପତି ଶପଥପାଠ କରାଇଛନ୍ତି ତେଣେ ରାଜପାକ୍ଷେଙ୍କ ସମର୍ଥନକାରୀ ମେଣ୍ଟ ଆଜି କଲମ୍ବୋ ସ୍ଥିତ ପାର୍ଲାମେଣ୍ଟ ନିକଟରେ ଏକ ବଡ଼ ର୍ୟାଲି କରିବ ଏଥିପାଇଁ ଶହ ଶହ ସଂଖ୍ୟକ ଯବାନମାନଙ୍କୁ ମ୍ରତ୍ୟନ କରାଯାଇଛି ବିକ୍ରମ ସିଂଘେଙ୍କ ସମର୍ଥକମାନେ ଗତକାଲିଠାର୍ଚ କଲମ୍ବୋରେ ଏକତ୍ରିତ ହୋଇଛନ୍ତି ସେମାନେ ବିକ୍ରମ ସିଂଘେଙ୍କୁ ଗାଦିଚ୍ୟୁତ କରିଯିବାର ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ଏବଂ ଶୀଘ୍ର ପାର୍ଲାମେଷ୍ଟ ଅଧିବେଶନ ଡାକିବାକୁ ଦାବି କର୍ତ୍ଥନ୍ତି

ସେ ଦୀପାବଳି ଉତ୍ସବ ଓ ଅଯୋଧ୍ୟାରେ କୋରିଆର ରାଣୀଙ୍କ ସ୍ନାରକୀ ଉହବରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ହରସିମରତ୍ କୌର ବାଦଲ ତାଙ୍କୁ ସ୍ୱାଗତ ଜଣାଇଥିଲେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ଦୀପୋହବରେ କିମ୍ କଙ୍ଗ୍ ସୁକ୍ ମୁଖ୍ୟ ଅତିଥି ଭାବେ ଆସନ୍ତାକାଲି ଯୋଗ ଦେବେ ଆଜି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ତଥା ଭାରତର ପ୍ରଥମ ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ

କ୍ରୁଡ୍ ଅଏଲ୍ ଚଳିତ ସପ୍ଟାହରେ ଇରାନ୍ ସମ୍ପର୍କୀତ ବାସନ୍ଦ ବ୍ୟବସ୍ଥାର୍ ଆଠଟି ରାଷ୍ଟ ଉପର୍ ଆମେରିକା ଅସ୍ଥାୟୀ ଭାବେ ଛାଡ଼ କରିବା ଦ୍ୱାରା ପ୍ରଞ୍ଜିନିବେଶକମାନେ ଅତ୍ୟଧିକ ଯୋଗାଣ ହେବାର ସମ୍ଭାବନାକୁ ନେଇ ଉଦ୍ବେଗରେ ଥିଲାବେଳେ କ୍ରମାଗତ ଚତୁର୍ଥ ସପ୍ତାହ ହେଲା ବିଶ୍ୱ ଅଶୋଧିତ ତୈଳ ଦର ହ୍ରାସ ପାଇଛି ଆକ୍ଟିଠାରୁ ଇରାନ୍ରୁ ତେିଳ ଆମଦାନି ଉପରେ ଆମେରିକା ବାସନ୍ଦ ବ୍ୟବସ୍ଥା ଲାଗୁ କରିବା ପରିପ୍ରେକ୍ଷୀରେ ଏଇ ଆଠଟି ରାଷ୍ଟ୍ରକୁ ବାସନ୍ଦ ବ୍ୟବସ୍ଥାରୁ ବାଦ୍ ଦିଆଯିବା ଦ୍ୱାରା ଅନ୍ତର୍ଜାତୀୟ କ୍ରେତାମାନେ ଅଧିକ ତୈଳ ଆମଦାନୀ କରିବାର ସମ୍ଭାବନା ରହିଛି

ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ର ଶ୍ରେଷ୍ଠ ବ୍ୟାଟସ୍ମ୍ୟାନ୍ଙ୍କର ଶୀଘ୍ର ପତନ ଘଟିଥିଲା

କୁଳଦୀପ୍ ଯାଦବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି

ପୁରସ୍କାର ବାବଦରେ ନଗଦ ପାଞ୍ଚ ଲକ୍ଷ ଟଙ୍କା ଓ ଏକ ମାନପତ୍ର ପୂର୍ବତନ କ୍ରିକେଟ୍ ଖେଳାଳି ଦିଲ୍ଲୀପ ଭେଙ୍କସରକାର ଗତକାଲି ଭୁବନେଶ୍ୱରଠାରେ ଏକ ଉହବରେ ତାଙ୍କୁ ପ୍ରଦାନ କରିଛନ୍ତି